ସେ କହିଛନ୍ତି ଏହାକୁ ନେଇ ଲୋକମାନେ ଅସାବଧାନ ହେବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ବାହାର କରିବା ଉପରେ କାର୍ଯ୍ୟ ଠିକ୍ ଦିଗରେ ଚାଲିଛି କିନ୍ତୁ ସଂକ୍ରମଣ ଯେପରି କମ୍ ହେବ ସେଥିପାଇଁ ଆମକୁ ଯତ୍ନଶୀଳ ହେବାକୁ ପଡ଼ିବ

ଅକ୍ପିଜେନ୍ ଓ ବେଷ୍ଟିଲେଟର ଯୋଗାଣ ଉପରେ ଆଲୋକପାତ କରାଯିବା ବିଷୟ ପ୍ରତି ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଛନ୍ତି ଅକ୍ରିଜେନ୍ ସଂଗ୍ରହରେ ମେଡିକାଲ କଲେଜ ଓ ଜିଲ୍ଲା ହସ୍କିଟାଲଗୁଡ଼ିକ ଯେପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ସେ କହିଛନ୍ତି ଦେଶର ଲୋକମାନଙ୍କୁ ଯେଉଁ ପ୍ରତିଷେଧକ ଦିଆଯିବ ଏହା ଯେପରି ସବୁ ଦୃଷ୍ଟିରୁ ନିରାପଦ ହେବ ତାହା ନିଶ୍ଚିତ କରାଯିବ

ରାଜ୍ୟଗୁଡ଼ିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆରୋଗ୍ୟ ହାର ଓ ମୃତ୍ୟୁ ହାର ଦୂଷ୍ଟିରୁ ଭାରତର ସ୍ଥାନ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ଭଲ ରହିଛି ସେ କହିଛନ୍ତି ରାଜ୍ୟଗୁଡ଼ିକ ସହ ପରାମର୍ଶ କରାଯାଇ ପ୍ରତିଷେଧକ ବର୍ଷନ ଯୋଜନା ପ୍ରସ୍ତୁତ କରାଯିବ ପ୍ରତିଷେଧକର ସଂରକ୍ଷଣ ପାଇଁ ରାଜ୍ୟମାନେ ଶୀତଳ ଭଣ୍ଡାର ସ୍ଥାପନ ଦିଗରେ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ବୋଲି ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ରାଜସ୍ଥାନ ଗୁଜରାତ ମହାରାଷ୍ଟ୍ର ଛତିଶଗଡ଼ ପଶ୍ଚିମବଙ୍ଗ ହରିଆଣା ଉତ୍ତରାଖଣ୍ଡ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଅଶଗ୍ରହଣ କରିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କ୍ୟାବିନେଟ୍ ସଚିବ ରାଜୀବ ଗୌବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନୀତି ଆୟୋଗ ସଦସ୍ୟ ଡକ୍କର ଭିକେ ପଲ୍ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ପୂର୍ବରୁ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଏକ ବୈଠକରେ କୋବିଡ୍ ପ୍ରତିଷେଧକର ବିକାଶ ଓ ବର୍ଷ୍ଣନ ବିଷୟରେ ବରିଷ୍ଣ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ

ଆଜି ଅପରାହୁରେ ଗାନ୍ଧିନଗର ଠାରେ ଏକ ସାମ୍ଘାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଚଳିତ ବର୍ଷର ସମ୍ମିଳନୀର ଶୀର୍ଷକ ବ୍ୟବସ୍ଥାପିକା କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକା ମଧ୍ୟରେ ସମନ୍ଧୟ ଏକ ଉନ୍ନତ ଗଣତନ୍ତ୍ର ପାଇଁ ମୌଳିକ ଭିଭିମି ରହିବ

ଶୀ ବିର୍ଲା କହିଛନ୍ତି ଏହି ସମୟରେ ଅନେକ ଅଧିବେଶନ ବସିବ ଓ ସଦସ୍ୟମାନେ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭା କାର୍ଯ୍ୟଧାରାର ସୁପରିଚାଳନା ସଂକ୍ରାନ୍ତରେ ଆଲୋଚନା କରିବେ

ଶ୍ରୀ ସିହ୍ନା ଏନ୍ଡିଏରୁ ପ୍ରାର୍ଥୀ ଥିବା ବେଳେ ଶ୍ରୀ ଚୌଧୁରୀ ମହାମେଣ୍ଟରୁ ପ୍ରାର୍ଥୀ ରହିଛନ୍ତି ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ ଶ୍ରୀ ଚୌଧୁରୀଙ୍କ ସପକ୍ଷରେ ମତଦାନ କରିବାକୁ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି ଆସନ୍ତାକାଲି ବିହାର ବିଧାନସଭା ବାଚସ୍ୱତିଙ୍କୁ ନିର୍ବାଚିତ କରାଯିବ

ତାଙ୍କର ଏହି ଗସ୍ତ କାଳରେ ସେ ସେହିସବୁ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଓ ନେତ୍ୱବୃନ୍ଦଙ୍କୁ ସାକ୍ଷାତ୍ କରିବେ ବୈଦେଶିକ ମନ୍ତ୍ରୀ ଭାବେ ବାହାରିନ୍ଙ୍କୁ ଏହା ତାଙ୍କର ପ୍ରଥମ ଗସ୍ତ ବାହାରିନ୍ ପ୍ରିନ୍ସ ଖଲିଫା ବିନ୍ ସଲମନ ଅଲ୍ ଖଲିଫାଙ୍କ ବିୟୋଗରେ ସେ ଭାରତ ସରକାରଙ୍କ ପକ୍ଷରୁ ବାହାରିନ୍ ସରକାରଙ୍କୁ ଶୋକବାର୍ତ୍ତା ଜଣାଇବେ ସେଠାରେ ସେ ବହୁ ଆଞ୍ଚଳିକ ଓ ଆନ୍ତର୍ଜାତିକ ବିଷୟ ଉପରେ ଆଲୋଚନା କରିବେ

ସେଠାରେ ସେ ଶେଖ ଅବଦୁଲ୍ଲା ବିନ୍ ଜୟେଦ ଅଲ୍ ନାହିୟାଁଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି ଉଭୟ ନେତା ଦୁଇଦେଶ ମଧ୍ୟରେ ସହଯୋଗକୁ ଆଗେଇନେବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ବୈଦେଶିକ ମନ୍ତ୍ରୀ ତାଙ୍କର ସେସେଲ୍ସ ଗସ୍ତ ସମୟରେ ନବନିର୍ବାଚିତ ରାଷ୍ଟ୍ରପତି ଓ୍ୱାବେଲ୍ ରାମକଲାଓ୍ୱାନଙ୍କୁ ସାକ୍ଷାତ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ଜଣାଇବେ ଏହି ସମୟରେ ବହୁ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶରେ ନମୂନା ପରୀକ୍ଷା ପାଇଁ ଗବେଶଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିଛନ୍ତି

ଅଧିକ ନମୂନା ପରୀକ୍ଷା ଯୋଗୁଁ ମୃତ୍ୟୁହାର କମ୍ କରାଯାଇପାରୁଛି

ଦେଶର ସାର୍ବଭୌମତ୍ୱ ଓ ଅଖଶ୍ଚତା ପ୍ରତିରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷା ତଥା ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସେହି ଆପ୍ଗୁଡ଼ିକୁ ଅବରୋଧ କରାଯାଇଛି ଇଲେକ୍ରୋନିକ୍କ ଓ ଆଇଟି ମନ୍ତ୍ରଣାଳୟ ଏ ସଫକ୍ରାନ୍ତରେ ଏକ ନିର୍ଦ୍ଦେଶ ଜାରି କରିଛି ଭାରତୀୟ ସାଇବର ଅପରାଧ ସମନ୍ଧେୟ କେନ୍ଦ୍ରର ରିପୋର୍ଟକୁ ଭିତ୍ତି କରି ଏହି ପଦକ୍ଷେପ ନିଆଯାଇଛି

ସାଇକ୍ଲୋନିକ ଷ୍ଟର୍ମ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି ଏହି ଘୂର୍ଣ୍ଣିବାତ୍ୟାର ନାମ 'ନିବାର' ରଖାଯାଇଛି ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡ଼ୁଚେରୀର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତ ସଂଧ୍ୟାରୁ ବର୍ଷା ଲାଗିରହିଛି

ଆସନ୍ତାକାଲି ସଂଧ୍ୟାରେ ଏହା କରାଇକଲ ଓ ମାଲାପୁରମ୍ ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ